କେନ୍ତ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ପକ୍ଷରୁ ଏହି ନିଷ୍ବଭି ଗ୍ରହଣ କରାଯାଇଛି

ମୁଖ୍ୟଶାସନ ସଚିବ ଐତିହ୍ୟ କ୍ୟାବିନେଟ୍ର ସଚିବ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ ଏହାର ଆବାହକ ଅଛନ୍ତି

ତେବେ ଆକିର ଛୁଟି ବଦଳରେ ହାଇକୋର୍ଟ କୌଣସି ଏକ ଶନିବାର ଦିନ କାର୍ଯ୍ୟ କରିବ

ହରିଶ ମାଂସକୁ ବିକ୍ରି କରାଯାଉଥିବାବେଳେ ଏହି ଚଢ଼ଉ କରାଯାଇଛି ଶିମିଳିପାଳ ଅଭୟାରଣ୍ୟ ହରିଶଟିକୁ ଦେଶୀ ବନ୍ଧୁକରେ ଗୁଳିକରି ହତ୍ୟା କରାଯାଇଥିବା ତଦନ୍ତରୁ କଣାପଡିଛି